ତେବେ ବର୍ଭମାନ ସୁଦ୍ଧା ରାଜ୍ୟରେ କୋଭିଡ୍ ଟିକାକରଣ ସଫଳ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି

ତେଣୁ ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍ଙୁ ଅନୁରୋଧ କରାଯାଉଛି ଯେ ସେମାନେ ଆଗକୁ ଆସି ଟିକା ନିଅନ୍ତୁ

ପେଟ ସିଟି ସ୍କାନ୍ ପାଇଁ ରୋଗୀଙ୍କୁ ଅନ୍ୟତ୍ର ଖର୍ଚାନ୍ତ ହେବାକୁ ପଡୁଥିଲା ଏ ନେଇ ଜଶେ କ୍ୟାନସର ରୋଗୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା

ଏ ସମ୍ଭନ୍ଧରେ ମନ୍ତଶାଳୟ ପକ୍ଷରୁ ବିଙ୍କପ୍ତି ପ୍ରକାଶ ପାଇଛି